ଶ୍ରୀ ଶାହା ରୋକ୍ଠୋକ୍ ଭାବେ କହିଛନ୍ତି କଂଗ୍ରେସ ପାର୍ଟି କାହାକୁ ଦୋଷ ଦେବା ବନ୍ଦ କରି ଜାମ୍ମୁ କାଶ୍କୀର ସଂକ୍ରାନ୍ଡରେ ନିଜର ଆଭିମୁଖ୍ୟ ସ୍ୱଷ୍ୟ କରିବା ଉଚିତ୍

ଉଉରପ୍ରଦେଶ ମୁଖ୍ୟମନ୍ତୀ ଯୋଗୀ ଆଦିତ୍ୟନାଥ ଏହି ଐତିହାସିକ ନିଷ୍ବଭି ପାଇଁ ପ୍ରଧାନମନ୍ତୀ ନରେନ୍ଦ ମୋଦୀ ଓ ସ୍ୱରାଷ୍ଟମନ୍ତୀ ଅମିତ ଶାହାଙ୍କୁ ପ୍ରଶଂସା କରିଛନ୍ତି

ତ୍ରିପୁରା ମୁଖ୍ୟମନ୍ତୀ ବିପ୍କବ କୁମାର ଦେବ କେନ୍ଦ୍ର ସରକାରଙ୍କ ଏହି ନିଷ୍ବଉିକୁ ସ୍ୱାଗତ ଜଶାଇଛନ୍ତି

ଅନ୍ୟତମ କଂଗ୍ରେସ ନେତା ଦିପେନ୍ଦର ହୁଡ଼ା କହିଛନ୍ତି ଏହାଦ୍ୱାରା ଜାତୀୟ ସଂହତି ଆହୁରି ମଜବୁତ୍ ହୋଇଛି

ରାଜ୍ୟରେ ଆଇନ୍ଶୃଙ୍ଖଳା ରକା କେତ୍ରରେ ସରକାରୀକଳକୁ ସହଯୋଗ କରିବାକୁ ସେ ସର୍ବସାଧାରଣ ଓ ସାମାଜିକ ଧାର୍ମିକ ଓ ରାଜନୈତିକ ସଂଗଠନର ନେତାମାନଙ୍କୁ ନିବେଦନ କରିଛନ୍ତି

ଓଡ଼ିଶା ସରକାର ସ୍ୟାଟ୍ ଉଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଏପରି ପ୍ରସ୍ତାବକୁ ହାଇକୋର୍ଟଙ୍ଙ ଅନୁମୋଦନ ମିଳିଥିଲା

ତେବେ ଏହା ଉପରେ ପ୍ରତି କବାବ ରଖିବା ପାଇଁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଯାଉଥିବା ବେଳେ ସାମ୍ନାପଟୁ ଅନ୍ୟ ଏକ ମୋଟରସାଇକେଲ୍ ସହ ଧକ୍ମ ହୋଇଥିଲା ଘଟଶାସ୍ଥଳରେ ଜଶଙ୍କର ମୃତ୍ଧୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା